ପୁଲିସ୍ କହିଛି ଚେନ୍ନାଇ ମଦୁରାଇ ତିରୁନେଲ୍ଭେଲି ଓ ରାମନାଥପୁରମ୍ କିଲ୍ଲାରେ ଚଢ଼ାଉ ଚାଲିଛି

ସେଠାରେ ସେ ପରିଦର୍ଶକ ପୁସ୍ତିକାରେ ସ୍ୱାକ୍ଷର ମଧ୍ୟ କରିଛନ୍ତି ଯବାନମାନଙ୍କ ସହ ଆଜି ସେ ଆଳାପ ଆଲୋଚନା କରିବେ ଏବଂ ଅଳ୍ପ ସମୟ ପରେ ଚୀନ୍ ସହ ପ୍ରକୃତ ନିୟନ୍ତ୍ରଣ ରେଖାରେ ପରିସ୍ଥିତି ସମୀକ୍ଷା କରିବେ ଆଜି ଅପରାହ୍କରେ ଶ୍ରୀ ସିଂହ କାଠୁଆ ଜିଲ୍ଲାର ଉଝ୍ ସେତୁ ଏବଂ କମ୍ମୁ ଡିଭିଜନ୍ର ଶମ୍ଭା କିଲ୍ଲା ଅନ୍ତର୍ଗତ ବସନ୍ତର୍ ସେତ୍କୁ ଲୋକାର୍ପିତ କରିବେ ସୀମା ସୁରକ୍ଷା ଓ ଗମନାଗମନ ପାଇଁ ଏହି ଦୁଇଟିଯାକ ସେତୁ ପ୍ରକଳ୍ପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ମଧ୍ୟ କମ୍ମୁ କାଶ୍ମୀର ଯାଇଛନ୍ତି ସିଜ୍ ଫାୟାର ଭାଓଲେସନ୍ ଜନ୍ମୁ କାଶ୍ମୀରର ପୁଞ୍ଚ କିଲ୍ଲା ନିୟନ୍ତ୍ରଣ ରେଖା ଆରପଟୁ ପାକିସ୍ତାନ ଆଜି ଗୁଳିଗୋଳା ବର୍ଷଣ କରି ପୁଣି ଥରେ ଅସ୍ତ୍ରବିରତି ଲଙ୍ଘନ କରିଛି ଭାରତୀୟ ସେନା ପାଲଟା ଜବାବ୍ ଦେଇଛି

ଗତକାଲି ସନ୍ଧ୍ୟାରେ ପାକିସ୍ତାନୀ ସେନାମାନେ ରାଜୌରି ଜିଲ୍ଲା ନିୟନ୍ତ୍ରଣ ରେଖା ଆରପଟୁ ମଧ୍ୟ ଗୁଳି ଚାଳନା କରି ଅସ୍ତ୍ରବିରତି ଲଙ୍ଘନ କରିଥିବା ସେନାବାହିନୀ ପକ୍ଷର୍ତ କ୍ହାଯାଇଛି କର୍ଣ୍ଣାଟକ ପଲିଟିକ୍ସ କର୍ଷ୍ଣାଟକରେ ରାଜ୍ୟ ବିଧାନସଭାକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ବାଚସ୍କତି ମୁଲତବୀ ରଖିଥିବାରୁ ସଂଖ୍ୟାଗରିଷତାର ପ୍ରମାଣ ଦେବାପାଇଁ କଂଗ୍ରେସ ଜେଡିଏସ୍ ମେଣ୍ଟ ସରକାରକୁ ଆଉ ଦୁଇ ଦିନ ସମୟ ମିଳିଯାଇଛି

ରାଜ୍ୟପାଳ ବଜୁଭାଇ ବାଲାଙ୍କଦ୍ୱାରା ଧାର୍ଯ୍ୟ କରାଯାଇଥିବା ପ୍ରଥମ ଶେଷ ସମୟକୁ ଅବଜ୍ଞା କରାଯିବା ପରେ ଗତକାଲି ସୁଦ୍ଧା ସଂଖ୍ୟାଗରିଷତାର ପ୍ରମାଣ ଦେବାପାଇଁ ରାଜ୍ୟପାଳ ଦ୍ୱିତୀୟ ଚିଠି ଲେଖିଥିଲେ ସଭାଗୃହକୁ ମୁଲତବୀ ରଖିବା ପରେ କର୍ଷାଟକ ବିଜେପି ସଭାପତି ବିଏସ୍ ୟେଦିୟୁରାପ୍ପା ସାମ୍ବାଦିକମାନଙ୍କୁ କହିଛନ୍ତି ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବାପାଇଁ ଆସନ୍ତା ସେମାବାର ପର୍ଯ୍ୟନ୍ତ ସେ ଅପେକ୍ଷା କରିବେ ସେ କହିଛନ୍ତି ରାଜ୍ୟପାଳଙ୍କ ପାଖକୁ ସେ ଆଉ ଯିବେ ନାହିଁ କାରଣ କେନ୍ଦ୍ର ସରକାରଙ୍କୁ ସେ ରିପୋର୍ଟ ପଠାଇ ସାରିଛନ୍ତି

ଡେଣେ ସଭାଗୃହକୁ ମୁଲତବୀ ରଖାଯିବାଦ୍ୱାରା ବିଜେପି ତା'ର ବିଧାୟକମାନଙ୍କୁ ସୋମବାର ପର୍ଯ୍ୟନ୍ତ ଏକାଠି ରଖିବାକୁ ନିଷ୍କଭି ନେଇଥିବାରୁ ଶାସକ ମେଣ୍ଟ ପାଇଁ ଆହ୍ୱାନ ସୃଷ୍ଟି ହୋଇଛି

ଏକ ସରକାରୀ ଅଇସ୍ତାହାରରେ କୁହାଯାଇଛି ଆୟୋଗର ଅଧ୍ୟକ୍ଷ ଡକୁର ନନ୍ଦକୁମାର ସାଇଙ୍କ ନେତୃତ୍ୱରେ ଏହି ଟିମ୍ ଉୟା ଗାଁ ଯାଇ ମୃତକ ଓ ଆହତମାନଙ୍କ ପରିବାର ସଦସ୍ୟମାନଙ୍କୁ ସାକ୍ଷାତ୍ କରିବ ଏହି ଟିମ୍ କିଲ୍ଲ ପ୍ରଶାସନିକ ଓ ପୁଲିସ୍ ଅଧିକାରୀମାନଙ୍କ ସହ ବୈଠକ ମଧ୍ୟ କରିବ ଆୟୋଗ ପକ୍ଷରୁ ରାଜ୍ୟର ମୁଖ୍ୟ ସଚିବ ପୁଲିସ୍ ମହାନିର୍ଦ୍ଦେଶକ ଜିଲ୍ଲାପାଳ ଓ ସୋନଭଦ୍ର ଜିଲ୍ଲା ପ୍ରଲିସ୍ ଆରକ୍ଷୀଙ୍କ ନୋଟିସ୍ ପଠାଯାଇଛି ଏବଂ ପ୍ରକୃତ ତଥ୍ୟ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ ରିପୋର୍ଟ ପଠାଇବାପାଇଁ କୁହାଯାଇଛି ୟୁଏସ୍ ପାକିସ୍ତାନ ହ୍ବାଇଟ୍ ହାଉସ୍ କହିଛି ସନ୍ତାସବାଦୀ ସଙ୍ଗଠନଗୁଡ଼ିକ ବିରୋଧରେ ପାକିସ୍ତାନର ପଦକ୍ଷେପ ଖାଲି ଲୋକଦେଖାଣିଆ ନ ହୋଇ ଯେଭଳି ନିର୍ଣ୍ଣାୟକ ଓ ନିରନ୍ତର ହେବ ଆମେରିକା ତାହାକୁ ନିର୍ଷିତ କରିବ ଆମେରିକା କେବଳ ମିଥ୍ୟା ପ୍ରତିଶ୍ରତି ଲୋକଦେଖାଣିଆ ଓ ଛଳନାତ୍ମକ ପଦକ୍ଷେପରେ ବିଶ୍ୱାସ କରେ ନାହିଁ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତକାରୀ ହାଫିଜ୍ ସଇଦ୍କୁ ଗିରଫ ସଙ୍ଗେ ସଙ୍ଗେ ସନ୍ତାସବାଦୀ ସଙ୍ଗଠନଗୁଡ଼ିକ ବିରୋଧରେ ପାକିସ୍ତାନର ପ୍ରକୃତ ପଦକ୍ଷେପକ୍ତ୍ ବିଚାର କରିବ ବୋଲି ଏକ ବିବୃତ୍ତିରେ କୁହାଯାଇଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ଫ୍ଙ୍କ ସହ ପ୍ରଥମ ସାକ୍ଷାତ୍ ପୂର୍ବରୁ ଆମେରିକାର ଜଣେ ବରିଷ ପ୍ରଶାସନିକ ଅଧିକାରୀ ଏହା କହିଛନ୍ତି ସେ କହିଛନ୍ତି ସନ୍ତାସବାଦୀ ଓ ଉଗ୍ରବାଦୀମାନଙ୍କ କ୍ଷେତ୍ରରେ ଇସ୍ଲାମାବାଦ ତା'ର ନୀତିରେ ପରିବର୍ଭନ କଲେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧାରିବାପାଇଁ ଦ୍ୱାର ଉନ୍କକ୍ତ ରହିଥିବା ବାର୍ତ୍ତା ପାକିସ୍ତାନକୁ ଦେବାଲାଗି ଆମେରିକା ଚାହୁଁଛି ଅଧିକାରୀ ଜଣକ କହିଚ୍ଚନ୍ତି ପାକିସ୍ତାନରୁ ସନ୍ତାସବାଦୀ କାର୍ଯ୍ୟକଳାପ ଚଳାଇଥିବା ଜେିସେ ମହମ୍ମଦ ଲସ୍କରେ ତୟିବା ଓ ହକାନି ନେଟ୍ୱାର୍କ ଆଦି ସଙ୍ଗଠନଗୁଡ଼ିକ ସଂକ୍ରାନ୍ତରେ ଆମେରିକାର ଉଦ୍ବେଗ ରହିଛି ସନ୍ତାସବାଦୀ ଗୋଷୀଗୁଡ଼ିକ ବିରୋଧରେ ନିର୍ଷ୍ଣାୟକ ଓ ନିରନ୍ତର ପଦକ୍ଷେପ ନ ନେଲେ ଇସ୍ଲାମାବାଦ ଉପରେ ଲାଗୁ କରାଯାଇଥିବା ପ୍ରତିରକ୍ଷା ସହାୟତା କଟକଶାକୁ ପ୍ରତ୍ୟାହାର କରାଯିବ ନାହିଁ

ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ଏହା ତାଙ୍କର ଦ୍ୱିତୀୟ ମନ୍ କୀ ବାତ୍ କାର୍ଯ୍ୟକ୍ରମ ପ୍ରତି ମାସର ଶେଷ ରବିବାର ଦିନ ମନ୍ କୀ ବାତ୍ କାର୍ଯ୍ୟକ୍ରମ କରିଆରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋକପାତ କରିଥା'ନ୍ତି ଗତଥରର ସଂସ୍କରଣରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗଣତନ୍ତ୍ରର ଗୁରୁତ୍ୱ ଉପରେ ଉଦ୍ବୋଧନ ଦେଇଥିଲେ ଓଡ଼ିଶା ପାଟକୁରା ବାଇ ପୋଲ୍ କେନ୍ଦ୍ରାପଡ଼ା କିଲ୍ଲାର ପାଟକୁରା ବିଧାନସଭା ଆସନ ପାଇଁ ଆଜି କଡ଼ା ନିରାପତ୍ତା ମଧ୍ୟରେ ଭୋଟ୍ଗ୍ରହଣ ଚାଲିଛି

ବିଜୁ ଜନତା ଦଳ ପ୍ରାର୍ଥ ବେଦପ୍ରକାଶ ଅଗ୍ରୱାଲ୍ଙ୍କ ବିୟୋଗରେ ପ୍ରଥମେ ଏହି ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା ଏବଂ ଫନି ଝଡ଼ବାତ୍ୟା ଯୋଗୁଁ ପୁଣି ଥରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା ୟୁପି ଅପ୍ଡେସନ୍ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧିଙ୍କୁ ଉତ୍ତର ପ୍ରଦେଶର ମିର୍ଜାପୁର ସ୍ଥିତ ଚୁନାର୍ ଦୂର୍ଗ ଅତିଥିଶାଳାରେ ଅଟକ ରଖାଯାଇଛି କାଲି ତାଙ୍କୁ ଅଟକ ରଖାଯାଇ ସୋନଭଦ୍ରର ସୋରାୱାଲ୍କୁ ଛଡ଼ାଯାଇ ନ ଥିଲା

ରାସ୍ତାରେ ଧାରଣାରେ ବସିବା ଯୋଗୁଁ ତାଙ୍କୁ ପୁଲିସ୍ ସେହି ଅତିଥିଶାଳାକୁ ନେଇ ଅଟକ ରଖିଥିଲା ଏବଂ ଏକ ବ୍ୟକ୍ତିଗତ ମୁଚାଲିକା ଦେବାପାଇଁ ପ୍ରିୟଙ୍କା ଗାନ୍ଧି ମନା କରିବାରୁ ତାଙ୍କୁ ସେହି ଅତିଥିଶାଳାରେ ରଖାଯାଇଛି ମୃତକମାନଙ୍କ ପରିବାରକୁ ନ ଭେଟି ସେ ଫେରିବେ ନାହିଁ ବୋଲି ଅଡ଼ି ବସିଛନ୍ତି ପ୍ରିୟଙ୍କା ଗାନ୍ଧି ବାରାଶାସୀର ବିଏଚ୍ୟୁ ଟ୍ରମା କେନ୍ଦ୍ରରେ ଆହତମାନଙ୍କୁ ସାକ୍ଷାତ୍ କରି ସଡ଼କ ପଥରେ ମିର୍ଜାପ୍ରର ଦେଇ ସୋନଭଦ୍ର ଯାଉଥିବା ବାଟରେ ତାଙ୍କ ଅଟକ ରଖାଯାଇଛି ବର୍ତ୍ତମାନ ଶ୍ରୀମତୀ ଗାନ୍ଧି ସେହି ଅତିଥିଶାଳାରେ କ୍ଷତିଗ୍ରସ୍ତ ପରିବାର ସଦସ୍ୟମାନଙ୍କ ସାକ୍ଷାତ୍ କର୍ରଛନ୍ତି ବ୍ୟାଡ୍ମିଣ୍ଟନ ଇଣ୍ଡୋନେସିଆ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲ୍ ମ୍ୟାଚ୍ରେ ପିଭି ସିନ୍ଧୁ ଚୀନ୍ର ଚେଁ ୟା ଙ୍କ ସହ ଆଜି ମୁକାବିଲା କରିବେ